ଶକ୍ତି ସଂରକ୍ଷଣ ଦିଗରେ ଭାରତ ବିଶ୍ୱରେ ତୃତୀୟ ସ୍ରାନରେ ରହିଛି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

ଗୋଆଲିଅର୍ରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକି ଚମ୍ମିୟନ୍ସିପ୍ରେ ଓଡ଼ିଶା ଏବଂ କାନାରା ବ୍ୟାଙ୍କ ମଧ୍ଧରେ ଅନୁଷିତ ଦ୍ୱିତୀୟ ଲିଗ୍ ମ୍ୟାଚ୍ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଛି